ଓୟୁଏଟିର ଏକକିଲୋମିଟର ବ୍ୟାସାର୍ବ୍ଧ ମଧ୍ଧରେ ଆଜିଠାରୁ ଆର ହେଲା କୁକୁଡ଼ାମରା ଅଭିଯାନ

ସେହିଭଳି ବାର୍ଡ ଫ୍ଲ ଆଶଙ୍କାରେ ଆଜିଠାରୁ ନନନକାନନର ପକ୍ଷୀବିହାର ବନ୍ଦ କରାଯାଇଛି

ଭାରତ ସରକାର କରୋନା ଭାଇରସ୍ର ମୁକାବିଲା ପାଇଁ ଅନେକ ଠୋସ୍ ପଦକ୍ଷେପ ଗ୍ରହଶ କରିଥିବାବେଳେ ନିକଟରେ କେନ୍ଦ୍ ସ୍ୱାସ୍ଥ୍ୟ ମନ୍ତଶାଳୟ ପକ୍ଷରୁ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏନେଇ ସତର୍କ ରହିବାକୁ ଉପଦେଶାବଳୀ ଜାରି କରିସାରିଛି

ସେହିପରି କୃଷିଭବନରେ ଆଇଏଏସ ପ୍ରଦୀପ୍ତ କୁମାର ମହାପାତ୍ର କଳିଙ୍ ଷ୍ଟାଡିୟମରେ ଆରକେ ଶର୍ମା ଏସଆଇଆରଡି ସମ୍ମିଳନୀ କକ୍ଷରେ ପ୍ରଦୀପ ଜେନା ଏବଂ ଇଡକୋ ସମ୍ମିଳନୀ କକ୍ଷରେ ମୋନା ଶର୍ମା ଅଭିଯୋଗ ଗୁଡିକର ଶୁଶାଶି କରୁଛନ୍ତି

ହାତୀଟି ସଂପୂର୍ଶ୍ଣ ସୁସ୍ସ ହେବା ପରେ ଘଂଚ ଜଂଗଲ ମଧ୍ୟରେ ଛାଡି ଦିଆଯିବ ବୋଲି ଯାଜପୁର ରୋଡ ବନାଂଚଳର ରେଂଜର ସୂଚନା ଦେଇଛନ୍ତି

ଉପକକଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଲ୍ଲାରେ ସାମାନ୍ୟରୁ ମଧ୍ଧମ ଧରଣର ବର୍ଷା ହୋଇପାରେ